ଦେଶର ଅନୁଦାତା ମାନଙ୍କୁ ଉର୍ଜାଦାତା କରିବା ସହ ସେମାନଙ୍କର ଆୟକୁ ବଢାଇବା ପାଇଁ ବିଭିନ୍ନ କୃଷି ଉପ୍ପାଦରୁ ପ୍ରସ୍ତୁତ ଇଥାନୋଲର ମୁଲ୍ୟ ବୃଦ୍ଧି ନେଇ କେନ୍ଦ୍ କ୍ୟାବିନେଟର ଆର୍ଥିକ ମାମଲାର ସମିତି ବଡ ନିଷ୍ବତି ଗ୍ରହଶ କରିଥିବା କେନ୍ଦ୍ର ପେଟ୍ରୋଲିମ ଓ ପ୍ରାକୃତିକ ଗ୍ୟାସ ମନ୍ତୀ ଧର୍ମେନ୍ଦ ପ୍ରଧାନ ସୂଚନା ଦେଇଛନ୍ତି କେନ୍ଦ ସରକାରଙ୍କର ଏହି ନିଷ୍ବତି ଆଖୁ ଚାଷୀମାନଙ୍କୁ ଲାଭବାନ୍ କରିବା ସହ ପରିବେଶ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଶିତ କରୁଛି ବୋଲି ସେ କହିଛନ୍ତି

ଫଳରେ ଏ ପର୍ଯ୍ୟନ୍ତ ଆଖଡ଼ାମଠ ଉଛେଦ ହୋଇପାରି ନାହି

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି